ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତିସଂଘରେ ସଂସ୍କାର ସମେତ ଏକ ପରିବର୍ତ୍ତିତ ବହୁରାଷ୍ଟ୍ରୀୟବାଦ ପାଇଁ ଆହ୍ପାନ ଦେଇଛନ୍ତି ସେ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ପରବର୍ତ୍ତୀ ସମୟରେ ଏକ ପରିବର୍ତ୍ତିତ ବିଶ୍ୱରେ ସାଂପ୍ରତିକ ବାସ୍ତବିକତାଗୁଡ଼ିକର ପ୍ରତିଫଳନ ଘଟିବା ଉଚିତ ଶ୍ରୀ ମୋଦୀ ଗତ ରାତିରେ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ପରିଷଦର ଏକ ଉଚ୍ଚସ୍ତରୀୟ ଅଧିବେଶନରେ ମୁଖ୍ୟ ଅଭିଭାଷଣ ଦେଇ ଏହା କହିଛନ୍ତି

ସେ କହିଛନ୍ତି ଜାତିସଂଘ ଅର୍ଥନୈତିକ ଓ ସାମାଜିକ ପରିଷଦର କାର୍ଯ୍ୟସୂଚୀ ନିର୍ଦ୍ଧାରଣରେ ଭାରତର ଯଥେଷ୍ଟ ଅବଦାନ ରହିଛି କାର୍ଯ୍ୟସୂଚୀଗୁଡ଼ିକ ମଧ୍ୟରେ ସ୍ଥାୟୀ ବିକାଶ ଲକ୍ଷ୍ୟ ଏକ ମୁଖ୍ୟ ବିଷୟ ରହିଛି ଶ୍ରୀ ମୋଦୀ କହିଛନ୍ତି ଅନ୍ୟ ଦେଶଗୁଡ଼ିକ ସେମାନଙ୍କର ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବାରେ ଭାରତ ସେମାନଙ୍କୁ ସହାୟତା କରିଆସୁଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ସରକାର କୋଭିଡ ନାଇଷ୍ଟିନର ମୁକାବିଲାକୁ ଏକ ଜନଆନ୍ଦୋଳନରେ ପରିଣତ କରିଛନ୍ତି ଏବଂ ସରକାର ଓ ସମାଜର ମିଳିତ ଭାଗିଦାରୀରେ କୋଭିଡ୍ ନାଇଷ୍ଟିନ୍ର ମୁକାବିଲା କରାଯାଉଛି

ପ୍ରଧାନମନ୍ତ୍ରୀ ସାମୂହିକ ବିକାଶ ଦିଗରେ ଭାରତର ଉଦ୍ୟମ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି

ରାଜନାଥ ଭିଜିଟ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି କାଶ୍ମୁ କାଶ୍ମୀରର କୁପୁୱାଡା ଜିଲ୍ଲା ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ଅବସ୍ଥିତ ଏକ ଆଗୁଆ ଘାଟିକୁ ପରିଦର୍ଶନ କରି ସେଠାରେ ମୁତୟନ ହୋଇଥିବା ଯବାନମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି ସେ କହିଛନ୍ତି ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଦେଶକୁ ସୁରକ୍ଷା ଦେବା ପାଇଁ ସୀମାରେ ଜାଗ୍ରତ ପ୍ରହରୀ ସଦୂଶ କାର୍ଯ୍ୟରତ ଏଇ ବୀର ଯବାନମାନଙ୍କ ପାଇଁ ଦେଶ ଗର୍ବ ଅନୁଭବ କରୁଛି ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ପବିତ୍ର ଅମରନାଥ ଗୁମ୍ଫା ପରିଦର୍ଶନ କରି ସେଠାରେ ପୂଜାର୍ଚ୍ଚନା କରିଥିଲେ

ତାଙ୍କ ସହ ଚିଫ୍ ଅଫ୍ ଡିଫେନ୍ନ ଷ୍ଟାପ୍ ଜେନେରାଲ୍ ବିପିନ୍ ରାଓ୍ବତ୍ ସେନାବାହିନୀ ମୁଖ୍ୟ ଜେନେରାଲ୍ ଏମ୍ଏମ୍ ନରବଣେ ଓ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଣ ଅଫିସର୍ ଯାଇଥିଲେ ଶ୍ରୀ ସିଂହ ଗତକାଲିଠାରୁ ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳକୁ ଗସ୍ତରେ ଯାଇଛନ୍ତି ସେଠାରେ ସେ ମୋଟାମୋଟି ନିରାପତ୍ତା ପରିସ୍ଥିତିର ସମୀକ୍ଷା କରିଛନ୍ତି ସମୀକ୍ଷା ବୈଠକରେ କାଞ୍ଚୁ କାଶ୍ମୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ କାଞ୍ଚୁ କାଶ୍ମୀର ପୁଲିସ୍ ମହାନିର୍ଦ୍ଦେଶକ ଦିଲ୍ବାଗ ସିଂହ ଓ ବରିଷ୍ଣ ପ୍ରଶାସନିକ ସେବା ଅଫିସରମାନେ ଉପସ୍ଥିତ ଥିଲେ ହେଲ୍ଥ ମିନିଷ୍ଟ୍ରି ଷ୍ଟେଟ୍ସ ବିହାର ପଶ୍ଚିମବଙ୍ଗ ଆସାମ ଏବଂ ଓଡ଼ିଶାରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣାଧୀନ କରିବା ଲାଗି ସାନି ପଦକ୍ଷେପମାନ ନେବାକୁ ସେହିସବୁ ରାଜ୍ୟକୁ କହିଛି ସଂକ୍ରମଣ ରୋକିବା ପର୍ଯ୍ୟବେକ୍ଷଣ ଓ କଣ୍ଟେନ୍ମେଣ୍ଟ ଜୋନ୍ ଏବଂ ବଫର ଜୋନ୍ଗୁଡ଼ିକରେ ନମୁନା ପରୀକ୍ଷା ଆଦି ଉପରେ ଅଧିକ ଧ୍ୟାନ ଦେବାକୁ ମନ୍ତ୍ରଣାଳୟ ଏହି ରାଜ୍ୟଗୁଡ଼ିକୁ କହିଛି ଏହାଦ୍ୱାରା ସଂକ୍ରମିତ ଲୋକମାନଙ୍କୁ ଆଗୁଆ ଚିହ୍ନଟ କରାଯାଇ ସେମାନଙ୍କର ଚିକିତ୍ସା କରାଯାଇ ପାରିବ

କଣ୍ଟେନ୍ମେଣ୍ଟ ଜୋନ୍ ଓ ବଫର ଜୋନ୍ଗୁଡ଼ିକୁ ଚିହ୍ନଟ କରିବା ଲାଗି ସଂକ୍ରମିତ ବ୍ୟକ୍ତି ଓ ସେମାନଙ୍କ ସଂସ୍କର୍ଶ ଆସିଥିବା ବ୍ୟକ୍ତିମାନଙ୍କ ବିଷୟରେ ପୁଙ୍ଗାନୁପୁଙ୍ଗ ତଥ୍ୟ ସଂଗ୍ରହ ପ୍ରତି ଚିଠିରେ ଗୁରୁତ୍ୱାରୋପ କରାଯାଇଛି ସେଣ୍ଟ୍ରାଲ୍ ଟିମ୍ ବିହାର ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲଙ୍କ ନେତୃତ୍ୱରେ ଏକ ତିନିଜଣିଆ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଟିମ୍ ଆସନ୍ତାକାଲି ବିହାର ଗସ୍ତ କରି ରାଜ୍ୟର କୋଭିଡ୍ ନାଇଷ୍ଟିନ୍ ସ୍ଥିତିର ସମୀକ୍ଷା କରିବେ ଏହି ଟିମ୍ରେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଏସ୍କେ ସିଂ ଓ ନ୍ନଆଦିଲ୍ଲୀ ଏମ୍ସ ମେଡିସିନ୍ ବିଭାଗ ଆସୋସିଏଟ ପ୍ରଫେସର ନିରଜ ନିଶ୍ଚଳ ଯିବେ କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୁବେ କହିଛନ୍ତି କେନ୍ଦ୍ର ସରକାର ବିହାରର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଓ ରାଜ୍ୟରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ସମ୍ଭାବ୍ୟ ପଦକ୍ଷେପମାନ ନେଉଛନ୍ତି ଶ୍ରୀ ଚୁବେ କହିଛନ୍ତି ରାଜ୍ୟରେ ନମୁନା ପରୀକ୍ଷା କଣ୍ଟେନମେଣ୍ଟ ଜୋନ ଓ ହଟ୍ସଟ୍ ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା

ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ମହାରାଷ୍ଟ୍ର ଶୀର୍ଷସ୍ଥାନରେ ଥିବାବେଳେ ତାହା ପରକୁ ତାମିଲନାଡୁ ଓ ଦିଲ୍ଲୀ ରହିଛି

ଗୋଟିଏ ଦିନ ଭିତରେ ଏହା ହେଉଛି ସର୍ବାଧିକ ନମୁନା ପରୀକ୍ଷଣ